ଖଣ୍ଡପୀଠରେ ଜଷ୍ଟିସ୍ ଏସ୍ଏ ବୋବଡେ ଡିୱାଇ ଚନ୍ଦ୍ରଚୂଡ଼ ଅଶୋକ ଭୂଷଣ ଓ ଏସ୍ଅବଦୁଲ ନଜୀର ସଦସ୍ୟ ଅଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି ସୁପ୍ରିମକୋର୍ଟଙ୍କ ରାୟ ଯାହା ବି ହେଉନା କାହିଁକି ତାହା କାହାର ବିଜୟ ବା ପରାଜୟ ବୋଲି ମନେକରାଯିବା ଉଚିତ ନୁହେଁ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ କହିଛନ୍ତି ଅଯୋଧ୍ୟା ଉପରେ ରାୟକୁ ବିଜୟ କିମ୍ବା ପରାଜୟ ବୋଲି ଭାବିବା ଉଚିତ ନୁହେଁ ଲୋକମାନଙ୍କୁ ଶାନ୍ତି ଓ ସଦ୍ଭାବନା ବଜାୟ ରଖିବାକୁ ସେ ମଧ୍ୟ ନିବେଦନ କରିଛନ୍ତି ଗତକାଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଉତ୍ତରପ୍ରଦେଶର ବରିଷ୍ଠ ଅଧିକାରୀମାନଙ୍କ ସହ ଅଯୋଧ୍ୟା ତଥା ରାକ୍ୟର ଅନ୍ୟ ସହରଗୁଡ଼ିକରେ ଉପସ୍ଥିତ ନିରାପତ୍ତା ସ୍ଥିତିକୁ ସମୀକ୍ଷା କରିଥିଲେ ଉତ୍ତରପ୍ରଦେଶ ମୁଖ୍ୟସଚିବ ରାଜେନ୍ଦ୍ର ତିଓ୍ବାରୀ ଓ ପୁଲିସ୍ ମହାନିର୍ଦ୍ଦେଶକ ଓପି ସିଂ ଅଯୋଧ୍ୟା ରାୟ ଦୃଷ୍ଟିରୁ ରାଜ୍ୟରେ ନିଆଯାଇଥିବା ନିରାପତ୍ତା ସଂପର୍କରେ ପ୍ରଧାନ ବିଚାରପତିଙ୍କୁ ଅବଗତ କରାଇଥିଲେ ଆଜି ରାଜ୍ୟର ସବୁ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ବନ୍ଦ ରଖାଯାଇଛି

ସେ କହିଛନ୍ତି ଦରକାର ପଡ଼ିଲେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯିବ

ଉତ୍ତରପ୍ରଦେଶ ପୁଲିସ୍ ଏଡିଜି ତଥା ଅଯୋଧ୍ୟା ନିରାପତ୍ତା ଦାୟିତ୍ୱରେ ଥିବା ଆଶୁତୋଷ ପାଣ୍ଡେ କହିଛନ୍ତି ଅଯୋଧ୍ୟା ପରିସ୍ଥିତି ସ୍ୱାଭାବିକ ରହିଛି

ଇତିମଧ୍ୟରେ ମୁସଲମାନ ଧର୍ମଗୁରୁମାନେ ଶାନ୍ତି ବଜାୟ ରଖିବା ପାଇଁ ସବୁ ମସ୍ଜିଦଗୁଡ଼ିକୁ ନିବେଦନ କରିଛନ୍ତି ପିଏମ୍ କର୍ତ୍ତାରପୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଞ୍ଜାବର ଗୁରୁଦାସପୁର ଡେରାବାବା ନାନକ ସ୍ଥିତ କର୍ଭାରପୁର କରିଡ଼ର ଯାଞ୍ଚ୍ ଘାଟିକୁ ଉଦ୍ଘାଟନ କରିବେ ଶ୍ରୀ ମୋଦୀ ସୁଲତାନପୁର ଲୋଧିଠାରେ ବେର୍ ସାହିବ ଗୁରୁଦ୍ୱାରରେ ପୂଜାର୍ଚ୍ଚନା କରିବେ କର୍ତ୍ତାରପୁର କରିଡ଼ର ଯାଞ୍ଚ୍ ଘାଟିକୁ ଲୋକାର୍ପିତ କରିବା ପରେ ଶ୍ରୀ ମୋଦୀ ଡେରାବାବା ନାନକ ଠାରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେବେ ଏହି ଯାଞ୍ଚଘାଟି ଲୋକାର୍ପିତ ହେବା ପରେ ଭାରତୀୟ ତୀର୍ଥଯାତ୍ରୀମାନେ ପାକିସ୍ତାନର ଗୁରୁଦ୍ୱାର କର୍ତ୍ତାରପୁର ସାହିବ ଦର୍ଶନ କରିପାରିବେ

ପଞ୍ଜାବ ସରକାରଙ୍କ ସରକାରୀ ମୁଖପାତ୍ର କହିଛନ୍ତି କର୍ତ୍ତାରପୁର କରିଡରର ଉଦ୍ଘାଟନ ଅବସରରେ ଏହିସବୁ ଜିଲ୍ଲାଗୁଡ଼ିକରେ ଥିବା ପଞ୍ଜାବ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବୋର୍ଡ କର୍ପୋରେସନ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିବ ଜାଭଡେକର ଲାଇଟ୍ କେନ୍ଦ୍ର ସ୍ଟଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର ଗତକାଲି ଅମ୍ବତସରଠାରେ ଗୁରୁ ନାନକଦେବଜୀଙ୍କ ଜୀବନ ଓ ଦର୍ଶନ ଉପରେ ଏକ ଦୃଶ୍ୟ ଓ ଶ୍ରାବ୍ୟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି

ଏହା ପୂର୍ବରୁ ଶ୍ରୀ ଜାବଡେକର ଏବଂ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ ସୁଲତାନପୁର ଲୋଧୀଠାରେ ଗୁରୁ ନାନକଦେବଙ୍କର ଜୀବନୀ ସଂପର୍କିତ ଏକ ମଲ୍ଟିମିଡ଼ିଆ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ

ଗୌହାଟୀସ୍ଥିତ ଆଞ୍ଚଳିକ ଆଉଟରିଚ୍ ବ୍ୟୁରୋ ପକ୍ଷରୁ ଆୟୋଜିତ ଏହି ପାଞ୍ଚଦିନିଆ ପ୍ରଦର୍ଶନୀରେ ଶିଖ୍ ସଂପ୍ରଦାୟର ପ୍ରଥମ ଗୁରୁଙ୍କ ଜୀବନୀ ଓ ଦର୍ଶନର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଛି

ଅଣସ୍ୱୀକୃତିପ୍ରାପ୍ତ କଲୋନୀଗୁଡ଼ିକର ଆବାସିକ କଲ୍ୟାଣ ସଂଘ ସଦସ୍ୟମାନଙ୍କ ସହ ନୂଆଦିଲ୍ଲୀରେ କଥାବାର୍ତ୍ତା ବେଳେ ଶ୍ରୀ ମୋଦୀ କହିଛନ୍ତି ପ୍ରଧାନମନ୍ତ୍ରୀ ଉଦୟ ଯୋଜନା ଅଧୀନରେ ଅଣସ୍ୱୀକୃତି ପ୍ରାପ୍ତ କଲୋନୀଗୁଡ଼ିକରେ ରହୁଥିବା ଲୋକମାନଙ୍କୁ ମାଲିକାନା ଅଧିକାର ଦେବାର ବ୍ୟବସ୍ଥା ରହିଛି

ଗମେଣ୍ଟ ଅନିଅନ୍ ଖାଉଟି କଲ୍ୟାଣ ବିଭାଗ ସଚିବ ନୂଆଦିଲ୍ଲୀଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ବଜାରରେ ପିଆଜର ଉପଲହ୍ଧତା ଓ ଏହାର ମୂଲ୍ୟ ସଂପର୍କିତ ବର୍ତ୍ତମାନର ସ୍ଥିତି ସଂପର୍କରେ କ୍ୟାବିନେଟ୍ ସଚିବଙ୍କୁ ଅବଗତ କରାଇଛନ୍ତି ପିଆଜର ସୁଲଭ ଯୋଗାଣ ପାଇଁ ସରକାର ପିଆଜ ରପ୍ତାନୀ ବନ୍ଦ କରିବା ସହ ବ୍ୟବସାୟୀ ଓ ଖୁଚୁରା ବିକ୍ରେତାଙ୍କ ପାଖରେ ପିଆଜ ମହକ୍ରୁଦ ରଖିବାର ପରିମାଣ ନିର୍ଦ୍ଧାରଣ କରିଛନ୍ତି ଖାଉଟି କଲ୍ୟାଣ ବିଭାଗ ଦେଶରେ ପିଆଜର ମୂଲ୍ୟ ଓ ଉପଲହ୍ଧତା ଉପରେ ନିରନ୍ତର ତୀକ୍ଷ୍ମ ଦୃଷ୍ଟି ରଖିଛି ଏହାର ମୂଲ୍ୟବୃଦ୍ଧି ରୋକିବା ପାଇଁ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍କଉତ୍ତି ନେଉଛନ୍ତି ପିଆଜର ଘରୋଇ ଯୋଗାଣ ବୃଦ୍ଧି କରିବା ପାଇଁ ଦୁବାଇ ଓ ଅନ୍ୟ ଦେଶଗୁଡ଼ିକରୁ ତୁରନ୍ତ ପିଆଜ ଆମଦାନୀ କରିବା ପାଇଁ ଏମ୍ଏମ୍ଟିସିକୁ ଅନୁରୋଧ କରାଯାଇଛି ଏମ୍ଏମ୍ଟିସି ନାଫେଡ କୃଷିବିଭାଗ ଓ ଖାଉଟି କଲ୍ୟାଣ ବିଭାଗର ଅଧିକାରୀଙ୍କୁ ନେଇ ଏକ ଦଳ ତୁର୍କି ଓ ଇଜିପୁ ଗସ୍ତ କରି ସେଠାରେ ପିଆଜ ଯୋଗାଣ ଓ ଭାରତକୁ ଆମଦାନୀ ସଂପର୍କରେ ବିବରଣୀ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ରାଜସ୍ଥାନର ଅଲୱାର ଜିଲ୍ଲାରୁ ପିଆଜ ଆମଦାନୀକୁ ତ୍ୱରାନ୍ୱିତ କରିବା ପାଇଁ ନାଫେଡ଼କୁ ନିର୍ଦ୍ଦେଶ ଦିଆଯାଇଛି

ସିଏବିଏସ୍ଇସି ଏନ୍ସିଏମ୍ସି କ୍ୟାବିନେଟ୍ ସଚିବ ରାଜୀବ ଗୌବା ଜାତୀୟ ସଂକଟ ପରିଚାଳନା କମିଟି ଏନ୍ସିଏମ୍ସିର ଏକ ବୈଠକରେ ଅଧ୍ୟକ୍ଷତା କରି ବଙ୍ଗୋପସାଗରରେ ସ୍ଦୃଷ୍ଟି ହୋଇଥିବା ଭୟଙ୍କର ଘୂର୍ଷିଝଡ଼ ବୁଲ୍ବୁଲ୍ର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଏହି ବାତ୍ୟା ଦ୍ୱାରା ପଣ୍ଟିମବଙ୍ଗ ଓଡ଼ିଶା ଉପକୂଳ ପ୍ରଭାବିତ ହେବ ବୋଲି ଆଶା କରାଯାଉଛି ପରିସ୍ଥିତି ସମୀକ୍ଷା କରିବା ପରେ ଶ୍ରୀ ଗୌବା ଆବଶ୍ୟକ ଅନୁଯାୟୀ ତୁରନ୍ତ ସହାୟତା ଯୋଗାଇ ଦେବାକୁ ନିଷ୍କଭି ନେଇଛନ୍ତି ମୃତାହତ ଓ ମୌଳିକ ଢାଞ୍ଚା ନଷ୍ଟକୁ ଏଡାଇବା ପାଇଁ ସବୁ ପ୍ରକାର ପଦକ୍ଷେପ ନେବା ସକାଶେ ଶ୍ରୀ ଗୌବା ଉଭୟ ରାଜ୍ୟକୁ ପରାମର୍ଶ ଦେବା ସଙ୍ଗେ ସଙ୍ଗେ କେନ୍ଦ୍ରସରକାର ସବୁ ପ୍ରକାର ସହାୟତା ଯୋଗାଇଦେବେ ବୋଲି ପ୍ରତିଶ୍ରତି ଦେଇଛନ୍ତି

ସମୁଦ୍ରରେ ଥିବା ମହ୍ୟଜୀବୀମାନେ ତୁରନ୍ତ କୁଳକୁ ଫେରି ଆସିବା ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି

ଉପକୃଳରକ୍ଷୀ ବାହିନୀ ନୌବାହିନୀ ପଦାତିକ ବାହିନୀ ଓ ବିମାନ ବାହିନୀକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେବା ସକାଶେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ କୁହାଯାଇଛି

ଅର୍ଥନୈତିକ ଶେଷ ସ୍ତରରେ ରହୁଥିବା ଗ୍ରାମାଞ୍ଚଳର ଲୋକମାନଙ୍କୁ ଋଣ ପ୍ରଦାନ ଦିଗରେ ଏଭଳି ପଦକ୍ଷେପ ନିଆଯାଇଛି

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ଇସ୍ତାହାରରେ କୁହାଯାଇଛି ଅର୍ଥନୀତିର ଶେଷସ୍ତରରେ ଥିବା ଲୋକମାନଙ୍କୁ ମାଇକ୍ରୋ ଫାଇନାନୁ ପ୍ରତିଷ୍ଠାନଗୁଡ଼ିକରୁ ରଣ ପ୍ରଦାନ ପାଇଁ ଏହି ସୀମା ବୃଦ୍ଧି କରାଯାଇଛି ଇସ୍ତାହାରରେ ଏକଥା ମଧ୍ୟ କୁହାଯାଇଛି ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଏହି ପ୍ରତିଷ୍ଠାନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବାରୁ ରଣ ପ୍ରଦାନ ପାଇଁ ସେହି ସଂସ୍ଥାଗୁଡ଼ିକୁ ସମର୍ଥ କରିବା ଦିଗରେ ଏଭଳି ପଦକ୍ଷେପ ନିଆଯାଇଛି

ଆନ୍ତର୍ଜାତିକ ହକି ଫେଡେରେସନ ପକ୍ଷରୁ ଏହା ଘୋଷଣା କରାଯାଇଛି

ସ୍ପିଜରଲ୍ୟାଣ୍ଡର ଲୌସେନାଠାରେ ଆନ୍ତର୍ଜାତିକ ହକି ଫେଡେରେସନ୍ର କାର୍ଯ୍ୟ ନିର୍ବାହୀ ବୈଠକରେ ଏହି ନିଷ୍ପଭି ନିଆଯାଇଛି ବ୍ୟାଡ୍ମିଣ୍ଟନ ଚୀନ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ସାତ୍ୱିକ ସାଇରାଜ୍ ରାଙ୍କି ରେଡ୍ଗୀ ଓ ଚିରାଗ୍ ସେଟ୍ଟାଙ୍କ ପୁରୁଷ ଡବଲ୍ସ ଯୋଡ଼ି ଆଜି ସେମିଫାଇନାଲ୍ ମ୍ୟାଚ୍ରେ ଇଣ୍ଡୋନେସିଆର ମାର୍କୁସ୍ ଫର୍ଷାଲ୍ଡି ଗିଡିଓଁ ଓ କେଭିନ୍ ସଞ୍ଜୟାଙ୍କ ଯୋଡ଼ିକୁ ଭେଟିବେ